ଛଅଟି କିଲ୍ଲାରେ ଶହେ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ବୋଲି ସେ କହିଛନ୍ତି

ବନ୍ୟା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଶ୍ରୀ ଜେନା ଗଣମାଧ୍ଧମକୁ ସୂଚନା ଦେଇଛନ୍ତି

ଏହା ମାଙ୍କର ଅସ୍ତାୟୀ ପୀଠ ଏଠାରେ ସେବକମାନେ ନୀତିକ୍ରାନ୍ତି ଅନୁଯାୟୀ ମା'ଙ୍କର ପୂଜାଚ୍ଚନା କରୁଛନ୍ତି ବନ୍ୟାଜଳ ହ୍ରାସ ପାଇଲେ ପୁଶି ମାଙ୍କ ଚଳନି ପ୍ରତିମାକୁ ମୁଖ୍ୟ ମନ୍ଦିରକୁ ଅଣାଯିବ

ସମ୍ଭାବ୍ୟ ବନ୍ୟା ପରିସ୍ରିତି ସୂଷି ହୋଇଛି ଜିଲ୍ଲାର ଆଳି ଏବଂ ରାଜକନିକା ବ୍ଲକରେ ଦୁଇଟି ଓଡ୍ରାଫ ଦଳ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ କରି ରଖାଯାଇଛି ବାଲେଶ୍ୱର କିଲ୍ଲାର ଆଜି ପାଗରେ ପରିବର୍ଭନ ଆସିଛି